କରୋନା ମହାମାରୀ ମଧ୍ଘରେ ବର୍ତ୍ତମାନ ଶୀତ ଋତୁର ସମୟ ଉପନୀତ ହୋଇଛି

ଏହା ସ୍ୱର୍ଗତ ବଳଙ୍କୁ ତାଙ୍କ ଜନ୍ମଦିନରେ ସଠିକ୍ ଉପହାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି